ଇତିମଧ୍ଧରେ ରାକ୍ୟପାଳ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ଉ କରାଯାଇଛି ସମସ୍ତଙ୍କ ସ୍ୱାସ୍ସ୍ୟାବସ୍କା ସ୍ପିର ଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି

ସହରର ଅନ୍ୟକେତେକ ସ୍ଥାନରେ ମଧ୍ଧ ଏହି ସର୍ଭେ ଆରମ୍ଠ ହୋଇଛି

ରାକ୍ୟସରକାରଙ୍କ ଦ୍ୱାରା ପ୍ରର୍ବର୍ କାରି ହୋଇଥିବା ସମସ୍ତ ନିର୍ଦ୍ଦେଶାବଳୀ ପ୍ରଜା ସମୟରେ ପାଳନ କରାଯିବ ବୋଲି କଟକ ଡିସିପି ପ୍ରତୀକ ସିଂହ ଆକି ଗଣମାଧ୍ଘମକୁ ସୂଚନା ଦେଇଛନ୍ତି

ଓଡ଼ିଆ ଚଳଚିତ୍ର ଜଗତର ସର୍ବୋଚ ସମ୍ମାନ ଜୟଦେବ ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି ତାଙ୍କ ମୃତ୍ୟୁରେ ସିନେଜଗତରେ ଶୋକର ଛାୟା ଖେଳିଯାଇଛି